ପିଏମ୍ ଜନୌଷଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ପ୍ରତ୍ୟେକ ନାଗରିକଙ୍କୁ ଶସ୍ତାରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୃ ତାଙ୍କ ସରକାର ଅହରହ କାର୍ଯ୍ୟ କର୍ଥଛି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସେ ପ୍ରଧାନମନ୍ତ୍ରୀ ଭାରତୀୟ କନୌଷଧି ପରିଯୋଜନା ଶସ୍ତା ହୃତ୍ପିଣ୍ଡ ଷ୍ଟେଣ୍ଟ ଡାଏଲିସିସ୍ ଓ ଆଣ୍ଟୁରୋପଣ ଭଳି ସ୍ୱାସ୍ଥ୍ୟସେବାର ହିତାଧିକାରୀମାନଙ୍କ ସହ ବାର୍ତ୍ତାଳାପ ସମୟରେ ସେ ଏହା କହିଛନ୍ତି ଶ୍ରୀ ମୋଦି କହିଛନ୍ତି ଦେଶର ଗରିବ ଲୋକମାନେ ଶସ୍ତାରେ ଔଷଧପତ୍ର ଓ ଚିକିହା ପାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଭାରତୀୟ କନୌଷଧି ପରିଯୋଜନା ଆରମ୍ଭ କରାଯାଇଛି

ଭାରତୀୟ ଡାକ୍ତରୀ ପରିଷଦ ଏମ୍ସିଆଇର ସୁପାରିସ୍କୁ ଭିଭିକରି ସେହି କଲେଜଗୁଡ଼ିକୁ ନିଷେଧ କରାଯାଇଛି ଏମ୍ସିଆଇ ସେହିସବୁ କଲେଜରେ ଆବଶ୍ୟକୀୟ ମୌଳିକଡାଞ୍ଚା ପାକଲ୍ଟି ଓ ସମ୍ଭଳ ଅଭାବ ଥିବାର ଦର୍ଶାଇ ଏହି ସୁପାରିସ କରିଥିଲା ଏମ୍ସିଆଇ ପକ୍ଷରୁ ସେହି କଲେଜଗୁଡ଼ିକର ତଦାରଖ କରାଯାଇଥିଲା

ଜେକେ ଆର୍ମି ପର୍ସୋନେଲ୍ ଜନ୍ମୁ କାଶ୍ମୀରର କୁପ୍ୱାଡ଼ା ଜିଲ୍ଲାରେ କେରାନ୍ ସେକ୍ଟରସ୍ଥିତ ନିୟନ୍ତ୍ରଣ ରେଖାଠାରେ ଏକ ଗୁଳି ବିନିମୟ ଘଟଣାରେ ସେନାବାହିନୀର ଦୁଇ ଜଣ ଯବାନ ଆହତ ହୋଇଛନ୍ତି ନିରାପତ୍ତା ସୂତ୍ରରୁ ଆକାଶବାଶୀକୁ କୁହାଯାଇଛି କେରାନ୍ ସେକ୍ଟରର ଚୌକିବଲ୍ ଜଙ୍ଗଲରେ ସେନାବାହିନୀ ଯବାନମାନେ କିଛି ଉଗ୍ରବାଦୀଙ୍କୁ ଅନୁପ୍ରବେଶକାରୀ ଭାବି ପ୍ରତିରୋଧ କରିଥିଲେ

ନକ୍ସଲ୍ ଝାଡ଼ଖଣ୍ଡ ଝାଡ଼ଖଣ୍ଡର ସଡ଼େଇକଳା ଅଞ୍ଚଳରେ ନକ୍ୱଲପନ୍ଥୀମାନଙ୍କ ସହ ଘଟିଥିବା ସଂଘର୍ଷରେ ସିଆର୍ପିଏଫ୍ର ଜଣେ କୋବ୍ରା କମାଣ୍ଡର ପ୍ରାଣ ହରାଇଥିବାବେଳେ କଣେ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି ସଡ଼େଇକଳା ଖରସୁଆଁ ଜିଲ୍ଲାର ଦଲଭଗା ଆର୍କି ଅଞ୍ଚଳରେ ଆଜି ସକାଳୁ ସିଆର୍ପିଏଫ୍ର କୋବ୍ରା ବାଟାଲିୟନ୍ ଓ ଝାଡ଼ଖଣ୍ଡ ପୁଲିସ୍ର ନକ୍ୱଲପନ୍ଥୀମାନଙ୍କ ସହ ସଂଘର୍ଷ ଆରମ୍ଭ ହୋଇଥିଲା

ନାସିକ୍ଠାରେ ମୁମ୍ୟାଇ ଆଗ୍ରା ଜାତୀୟ ରାଜପଥରେ ଏହି ଦୂର୍ଘଟଣା ଘଟିଛି

ସେମାନେ ଯାତ୍ରା କରୁଥିବା ମିନିବସ୍ଟିର ଆଗଚକ ଫାଟିଯିବାରୁ ତାହା ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଆହତମାନଙ୍କୁ ଚାନ୍ଦବାଦ ସିଭିଲ୍ ହସ୍କିଟାଲ୍ରେ ଚିକିତ୍ସା କରାଯାଉଛି ସିବିଆଇ ଏନ୍ଡିଏ ପ୍ରଣେର ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ ଏନ୍ଡିଏର ଜଣେ ପ୍ରଫେସର ଦୁଇ ଜଣ ଆସୋସିଏଟ୍ ପ୍ରଫେସର ଓ ଅନ୍ୟମାନଙ୍କ ବିରୁଦ୍ଧରେ ସିବିଆଇ ଏକ ମାମଲା ରୁଜୁ କରିଛି ସେମାନେ ଅନୁଷ୍ଠାନର ଫାକଲ୍ଟି ମନୋନୟନ ଓ ନିଯୁକ୍ତିରେ ହେର୍ଫେର୍ କରିଥିଲେ କିଛି ଫାକଲ୍ଟି ମେମ୍ବର ୟୁପିଏସ୍ସି ଓ ପ୍ରତିରକ୍ଷା ମନ୍ତ୍ରଣାଳୟର କିଛି ଅଜ୍ଞାତ ଅଫିସରଙ୍କ ସହ ସଲାସୁତୁରାରେ ମନୋନୀତ ହୋଇ ବିଭିନ୍ନ ଫାକଲ୍ଟି ପଦବୀରେ ନିଯୁକ୍ତି ପାଇଥିଲେ ସେମାନଙ୍କର କୌଣସି ଶିକ୍ଷାଦାନ କିମ୍ବା ଗବେଷଣା ଅଭିଜ୍ଞତା ନ ଥିଲା ବୋଲି ଅଭିଯୋଗ ହୋଇଛି ଏନ୍ଡିଏ ପରିସର ମଧ୍ୟରେ ଗତକାଲି ଖାନ୍ତଲାସ କରାଯାଇଥିଲା ଓ କିଛି ଆପଭିଜନକ ଦସ୍ତାବିଜ୍ ଉଦ୍ଧାର କରାଯାଇଥିଲା

ଏଥିରେ ବିଭିନ୍ନ ମନ୍ତ୍ରଣାଳୟର ସଫଳତାଗୁଡ଼ିକ ସମ୍ଭନ୍ଧରେ ପ୍ରଚାର କରାଯାଉଛି ଆଜିର କାର୍ଯ୍ୟକ୍ରମରେ ଆମେ ଆପଶମାନଙ୍କୁ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକରଙ୍କର ଏକ ସାକ୍ଷାତ୍କାର ଶୁଣାଇବୁ ଆଜିର ସାକ୍ଷାତ୍କାରର ଶୀର୍ଷକ 'ଶିକ୍ଷାକ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ' ରହିଛି

ଉଚ୍ଚଶିକ୍ଷାରେ ଉନ୍ନତି ବିଷୟ ଉଲ୍ଲେଖ କରି ସେ କହିଛନ୍ତି ସ୍ୱୟଂ ପୋର୍ଟାଲ୍ ଶିକ୍ଷାକ୍ଷେତ୍ରରେ ଏକ ନୂଆ ସମ୍ପ୍ରସାରଣ ଓ ସହଜରେ ଶିକ୍ଷାଲାଭ ପାଇଁ ଏଥିରେ ଉପାୟମାନ ରହିଛି

ରାଜନାଥ ଜେକେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଜନ୍ମୁ କାଶ୍ମୀରକୁ ଦୁଇ ଦିନ ଗସ୍ତରେ ଯାଇ ଶ୍ରୀନଗରଠାରେ ପହଞ୍ଚୁଛନ୍ତି ସେଠାରେ ସେ ସେରି କାଶ୍ମୀର ଇଣ୍ଡୋର ସ୍ୱୋର୍ଟସ ଷ୍ଟାଡିୟମ୍ରେ ଏକ କ୍ରୀଡ଼ା ସମ୍ମିଳନୀରେ ଅଂଶଗ୍ରହଣ କରିବେ ରାଜ୍ୟପାଳ ଏମ୍ଏମ୍ ଭୋରା ଓ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ପରେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କ ସହ ବୈଠକରେ ମିଳିତ ହେବେ ଓ ନିରାପତ୍ତା ପରିସ୍ଥିତି ଅମରନାଥ ଯାତ୍ରା ବ୍ୟବସ୍ଥା ରମ୍ଜାନ ସମୟରେ କାର୍ଯ୍ୟାବସ୍ଥା ବିରତିର ସ୍ଥିତାବସ୍ଥା ଓ ବିଚ୍ଛିନ୍ନତାବାଦୀମାନଙ୍କ ସହ କଥାବାର୍ତ୍ତା ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ସଂକ୍ରାନ୍ତରେ ସେମାନଙ୍କର ମତାମତର ସମୀକ୍ଷା କରିବେ

ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଟ୍ୱିଟ୍ କରି କହିଛନ୍ତି ଗର୍ଭବତୀ ମହିଳା ମୃତ୍ୟୁହାର କମ୍ କରିବାପାଇଁ ଜାତିସଂଘ ସହସ୍ରାବ୍ଦ ବିକାଶ ଲକ୍ଷ୍ୟଠାରୁ ଭାରତ ଅଧିକ ସଫଳତା ହାସଲ କରିଛି

ସାଉଥ୍ ଆଫ୍ରିକା ସ୍ୱରାଜ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ଯେଉଁମାନେ ଅନ୍ୟାୟ ଓ ପକ୍ଷପାତର ଶିକାର ହେଉଛନ୍ତି ସେମାନଙ୍କୁ ମହାତ୍କାଗାନ୍ଧି ଓ ନେଲ୍ସନ୍ ମଣ୍ଡେଲା ଆଶାର କିରଣ ଦେଇଯାଇଛନ୍ତି

ସ୍ୱାଧୀନତା ସଂଗ୍ରାମରେ ଦକ୍ଷିଣ ଆଫ୍ରିକାରେ ଥିବା ପ୍ରବାସୀ ଭାରତୀୟମାନଙ୍କର ଅବଦାନକ୍ ସେ ପ୍ରଶଂସା କରିଛନ୍ତି ବର୍ଷବେଷମ୍ୟ ବିରୁଦ୍ଧରେ ଆନ୍ତର୍ଜାତୀକ ଫୋରମ୍ରେ ଦକ୍ଷିଣ ଆଫ୍ରିକା ସଂଗ୍ରାମ ସମୟରେ ଭାରତ ତାହାକୁ ଯୋଗାଇଥିବା ସହାୟତାକୁ ମଧ୍ୟ ସେ ସ୍କରଣ କରିଛନ୍ତି ଶ୍ରୀମତୀ ସ୍ୱରାଜ କହିଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା ତାଳଦେଇ ଶାନ୍ତି ସମୂଦ୍ଧି ଓ ବିକାଶ ଆଡ଼କୁ ଅଗ୍ରସର ହେଉଛନ୍ତି ସୁପ୍ରିମ୍କୋର୍ଟ ଶରଦ୍ ଯାଦବ ସୁପ୍ରିମ୍କୋର୍ଟ ଆଜି ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସଂଶୋଧନ କରି କେଡିୟୁର ବିଦ୍ରୋହୀ ରାଜ୍ୟସଭା ସାଂସଦ ଶରଦ୍ ଯାଦବଙ୍କ ବେତନ ଓ ଭତ୍ତା ପ୍ରଦାନକୃ ବନ୍ଦ୍ ରଖିଛନ୍ତି ତାଙ୍କ ଆବେଦନ ହାଇକୋର୍ଟରେ ବିଚାର ନ ହେବା ପର୍ଯ୍ୟନ୍ତ ତାଙ୍କୁ ଏହି ବେତନ ଓ ଭଉା ମିଳିବ ନାହିଁ ଜଷ୍ଟିସ୍ ଆଦର୍ଶ କ୍ରମାର ଗୋୟଲ୍ ଓ ଅଶୋକ ଭ୍ଷଣଙ୍କ ନେଇ ଏକ ଅବସରକାଳୀନ ଖଣ୍ଡପୀଠ ଶ୍ରୀ ଯାଦବ୍ଙ୍କୁ ତାଙ୍କର ବଙ୍ଗଳାରେ ରହିବାପାଇଁ ଅନୁମତି ଦେଇଛନ୍ତି

ସେହି କ୍ୱଟନୀତିଜ୍ଞମାନେ କୌଣସି ଏକ ଅଜ୍ଞାତ ରୋଗରେ ପୀଡ଼ିତ ଥିବାର ଆଶଙ୍କା ସୃଷ୍ଟି ହୋଇଛି ଆମେରିକାର କଣେ କର୍ମକର୍ତ୍ତା କହିଛନ୍ତି କ୍ୟୁବାରେ ଥିବା ଏହାର କୃଟନୀତିଜ୍ଞମାନେ ଯେଉଁଭଳି ଶାରୀରିକ ଅସୁବିଧାର ଅଭିଯୋଗ କରୁଥିଲେ ଚୀନ୍ରେ ଥିବା ଏହି କୂଟନୀତିଜ୍ଞମାନେ ମଧ୍ୟ ସମାନ ଧରଣର ଅସୁସ୍ଥତାର ଅଭିଯୋଗ କରୁଛନ୍ତି କ୍ୟୁବାର ହାଭାନ୍ନାରେ କିଛି ଆମେରିକୀୟ କ୍ରଟନୀତିଜ୍ଞ ଯେଭଳି ଅସ୍କ୍ରସ୍ଥତା ଅନୁଭବ କରୁଥିଲେ ଚୀନ୍ରେ ଥିବା କିଛି କ୍ରଟନୀତିଜ୍ଞ ମଧ୍ୟ ସେହିଭଳି ଅଭିଯୋଗ କରିବାର୍ ଆମେରିକା ବୈଦେଶିକ ବିଭାଗ ଏଭଳି ପଦକ୍ଷେପ ନେଇଛି ଏହାପରେ ଆମେରିକା ବୈଦେଶିକ ବିଭାଗ ଏହାର ଏକ ଡାକ୍ତରୀ ଦଳ ଚୀନ୍ର ଗୁଆଙ୍ଗ୍ଝୋକୁ ଫଠାଇ ଯାଞ୍ଚ୍ ଆରମ୍ଭ କରିଛି ଚୀନ୍ ସମସ୍ତ ଆମେରିକୀୟ ଅଫିସର ଓ ସେମାନଙ୍କର ପରିବାର ସଦସ୍ୟମାନଙ୍କର ଡାକ୍ତରୀ ପରୀକ୍ଷା କରିବ ଟ୍ରମ୍ପ୍ କିମ୍ ସମିଟ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ୍ ଉନ୍ଙ୍କ ମଧ୍ୟରେ ହେବାକୁ ଥିବା କଥାବାର୍ତ୍ତା ଯଦି ଠିକ୍ ଦିଗରେ ଅଗ୍ରସର ହୁଏ ତାହାହେଲେ ଏହାକୁ ଦ୍ୱିତୀୟ ଦିନକୁ ସମ୍ପ୍ରସାରିତ କରାଯିବା ସମ୍ଭାବନା ଅଛି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଯଦି ଦୁଇ ନେତା ଦ୍ୱିତୀୟ ଦିନ କଥାବାର୍ତ୍ତାପାଇଁ ନିଷ୍ପଭି ନିଅନ୍ତି ତାହାହେଲେ ସେଥିପାଇଁ କଥାବାର୍ତ୍ତା ସକାଶେ ଆମେରିକୀୟ କର୍ମକର୍ତ୍ତାମାନେ ଭିତ୍ତିଭୂମି ପ୍ରସ୍ତୁତ କର୍ତ୍ଥନ୍ତି